ଆକିଠାରୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଭିତରକନିକା ଅଭୟାରଣ୍ୟ

ଆମ ଗାଁ ଆମ ବିକାଶ ଯୋଜନାରେ ଏହି ଅର୍ଥ ମଞ୍ଠର ହୋଇଛି

ଏହି ଅବସରରେ ମନ୍ତୀ ଶ୍ରୀ ଜେନା ଅନୁଷ୍ଠାନର ନିର୍ଦ୍ଦେଶିକା ଏବଂ ବିଭିନ୍ନ ବିଭାଗର ବରିଷ୍ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ

ଏହି ଯୋଜନା ଅନୁଗୁଳ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରିତା ହେଉଛି